ପିଏମ୍ ସାଇକ୍ଲୋନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଅମ୍ପନ୍ ଘର୍ଷ୍ଣି ବାତ୍ୟାରେ କ୍ଷତିଗ୍ରସ୍ତ ଲୋକମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ସରକାର ପ୍ରତିଶ୍ରତିବଦ୍ଧ କିଛି ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦୀ କହିଛନ୍ତି ଏନ୍ଡିଆର୍ଏଫ୍ ଟିମ୍ଗୁଡ଼ିକ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକରେ ସେମାନଙ୍କର କାର୍ଯ୍ୟ ଚଳାଇଛନ୍ତି ବରିଷ୍ଠ ସରକାରୀ କର୍ମକର୍ତ୍ତାମାନେ ତଦାରଖ କରୁଛନ୍ତି ଓ ପଣ୍ଢିମବଙ୍ଗ ସରକାରଙ୍କୁ ସହଯୋଗ କରୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଅମ୍ପନ୍ ଘୂର୍ଷିବାତ୍ୟା ଯୋଗୁଁ ପଣ୍ଟିମବଙ୍ଗରେ ଯେଉଁସବ୍ କ୍ଷୟକ୍ଷତି ଘଟିଛି ସେଗୁଡ଼ିକର ଦୂଶ୍ୟ ସେ ବିଭିନ୍ନ ସୂତ୍ରରୁ ଦେଖିଛନ୍ତି ପଣ୍ଟିମବଙ୍ଗର ଏହି ଦୁର୍ଦ୍ଦିନରେ ସମଗ୍ର ଦେଶ ଏହା ପାଖରେ ଛିଡ଼ା ହୋଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି ପ୍ରଧାନମନ୍ତୀ କହିଛନ୍ତି ରାଜ୍ୟର ଜନସାଧାରଣଙ୍କ ଶୁଖ ଓ ସମୃଦ୍ଧି ପାଇଁ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କର୍ତ୍ଥନ୍ତି ରାଜ୍ୟରେ କିଭଳି ଶୀଘ୍ର ସ୍ୱାଭାବିକ ଅବସ୍ଥା ଫେରାଇ ଅଣାଯିବ ସେଥିପାଇଁ କୋରସୋରରେ ଉଦ୍ୟମ ଚାଲିଛି ବୋଲି ସେ କହିଛନ୍ତି ଶ୍ରୀ ମୋଦୀ ପୁଣି କହିଛନ୍ତି ଅମ୍ପନ୍ ଘୂର୍ଣ୍ଣିବାତ୍ୟା ଯୋଗୁଁ ଓଡ଼ିଶାର ଯେଉଁସବୁ ଅଞ୍ଚଳର କ୍ଷତି ଘଟିଛି ସେହି ଅଞ୍ଚଳର ଲୋକମାନଙ୍କୁ ସେ ସମବେଦନା ଜଣାଉଛନ୍ତି ରାଜ୍ୟର କ୍ଷତିଗ୍ରସ୍ତ ଅଞ୍ଚଳରେ ସମସ୍ତ ପ୍ରକାରର ସହାୟତା ପହଞ୍ଚାଇବାକୁ କର୍ତ୍ତ୍ୱପକ୍ଷ ଅହରହ କାର୍ଯ୍ୟ କରୁଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି ଓଡ଼ିଶାରେ କିଭଳି ଶୀଘ୍ର ପରିସ୍ଥିତି ସ୍ୱାଭାବିକ ହେବ ସେଥିପାଇଁ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି ଏଚ୍ଏମ୍ ଅମ୍ପନ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ସରକାର ଅମ୍ପନ୍ ଘୂର୍ଣ୍ଣିବାତ୍ୟା ଦ୍ୱାରା ଘଟିଥିବା କ୍ଷୟକ୍ଷତିର ତଦାରଖ କରୁଛନ୍ତି ଓ ସମ୍ପୁକ୍ତ କର୍ତ୍ତ୍ୱପକ୍ଷମାନଙ୍କ ସହ ନିରନ୍ତର ଯୋଗାଯୋଗ ରକ୍ଷା କରୁଛନ୍ତି ଶ୍ରୀ ଶାହା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥାବାର୍ତ୍ତା କରି ବାତ୍ୟା ଯୋଗୁ ଘଟିଥିବା କ୍ଷୟକ୍ଷତି ବିଷୟରେ ଅବଗତ ହୋଇଛନ୍ତି ଦୁଇ ରାଜ୍ୟକୁ କେନ୍ଦ୍ରରୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ସେ ପ୍ରତିଶ୍ରତି ଦେଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱର ସରକାର ଦେଶର କନସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତା ପ୍ରତି ବଚନବଦ୍ଧ ସେ କହିଛନ୍ତି ଏନ୍ଡିଆର୍ଏଫ୍ ଟିମ୍ଗୁଡ଼ିକ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ଲୋକମାନଙ୍କୁ ସହାୟତା କରୁଛନ୍ତି ଉଭୟ ରାଜ୍ୟର ଲୋକମାନଙ୍କୁ ଘର ମଧ୍ୟରେ ରହିବା ପାଇଁ ସ୍ୱରାଷ୍ଟ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି ସମସ୍ତ ସୁରକ୍ଷା ପାଇଁ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି

ଏହା ବ୍ୟତୀତ ସରକାର ମହାମାରୀ ରୋଗ ବିଶେଷଜ୍ଞମାନଙ୍କୁ ସବ୍ ସ୍ତରରେ କାର୍ଯ୍ୟରେ ଲଗାଇଛନ୍ତି

ସେ କହିଛନ୍ତି ଯେଉଁ ଲୋକମାନେ ଦୂରଦୂରାନ୍ତ ଅଞ୍ଚଳରେ ଅଛନ୍ତି ଓ କମ୍ପ୍ୟୁଟର କିମ୍ବା ଇଷ୍ଟରନେଟ୍ର ସୁବିଧା ପାଇପାରୁ ନାହାନ୍ତି ସେମାନେ ଏହି କେନ୍ଦ୍ରଗୁଡ଼ିକରୁ ଟିକେଟ୍ ବୁକ୍ କରିପାରିବେ ମନ୍ତ୍ରୀ କହିଛନ୍ତି କିଛି ନିର୍ଦ୍ଦିଷ୍ଟ ରେଳ ଷ୍ଟେସନ୍ଗୁଡ଼ିକର ଟିକେଟ୍ କାଉଣ୍ଟରରୁ ମଧ୍ୟ ଟିକେଟ୍ ବୁକିଂ କରାଯିବ

କରୋନା ସଂକ୍ରମିତମାନଙ୍କ ପାଇଁ ରେଳକୋଚ୍ଗୁଡ଼ିକୁ ପୃଥକୀକରଣ କେନ୍ଦ୍ରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରାମର୍ଶ ଦେଇଥିଲେ ବୋଲି ଶ୍ରୀ ଗୋଏଲ୍ ଜଣାଇଛନ୍ତି

ଶ୍ରୀ ଗୋଏଲ କହିଛନ୍ତି ଲୋକମାନେ ସେମାନଙ୍କର କର୍ମସ୍ଥଳୀକୁ ଫେରିବା ପାଇଁ ଫେରନ୍ତା ଟିକେଟ୍ ବ୍ରକ୍ କରିବା ମଧ୍ୟ ଆରମ୍ଭ କରିଛନ୍ତି ରେଳମନ୍ତ୍ରୀ କହିଛନ୍ତି ରେଳ ଟିକେଟ୍ କରିବା ପାଇଁ ବିଭିନ୍ନ ସ୍ୱପୁଓ୍ୱେୟାର ବ୍ୟବହାର କରୁଥିବା ଏଜେକ୍ଷମାନଙ୍କ ବିରୁଦ୍ଧରେ ରେଳବାଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି

ଫ୍ଲାଇଟ୍ ଅପରେସନ୍ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ସୋମବାରଠାର୍ଚ ଦେଶ ଭିତରେ ଯଥାଯଥ ଭାବେ ବିମାନ ଚଳାଚଳ ପ୍ରନର୍ବାର ଆରମ୍ଭ ହେବ

ନ୍ନଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପୁରୀ କହିଛନ୍ତି ଦେଶ ଭିତରେ ଏହି ବିମାନ ଚଳାଚଳ କିଛି ସୀମିତ ଅଞ୍ଚଳ ମଧ୍ୟରେ କରାଯିବ

ସେ କହିଛନ୍ତି ବିମାନ ବନ୍ଦରରେ ଶାରୀରିକ ଯାଞ୍ଚ କରାଯିବ ନାହିଁ କେବଳ ୱେବ୍ଯାଞ୍କୁ ଅନୁମତି ଦିଆଯିବ ସେ କହିଛନ୍ତି ଆରୋଗ୍ୟ ସେତୁ ଆପ୍ ଷ୍ଟାଟସ୍ କିମ୍ବା ସେଲ୍ ଡିକ୍ଲାରେସନ୍ ସାର୍ଟିଫିକେଟ୍ରୁ ଜଣେ ଯାତ୍ରୀ କୋଭିଡ୍ ନାଇଷ୍ଟିନ୍ ଲକ୍ଷଣରୁ ମୁକ୍ତ ଅଛନ୍ତି କି ନାହିଁ ତାର ଯାଞ୍ କରାଯିବ ମନ୍ତ୍ରୀ କହିଛନ୍ତି ଆରୋଗ୍ୟ ସେତ୍ର ଆପ୍ରେ ରେଡ୍ ଷ୍ଟାଟସ୍ ଥିବା ଯାତ୍ରୀମାନଙ୍କ ବିମାନରେ ଯାତ୍ରା କରିବା ପାଇଁ ଅନୁମତି ମିଳିବ ନାହିଁ ଯାତ୍ରୀମାନଙ୍କୁ ମାସ୍କ୍ ପରିଧାନ କରିବାକୁ ହେବ ଓ ସାଙ୍ଗରେ ସାନିଟାଇଜର ବଟଲ୍ ନେବାକୁ ପଡ଼ିବ ଶ୍ରୀ ପୁରୀ କହିଛନ୍ତି ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟମାନଙ୍କୁ ବନ୍ଦେ ଭାରତ ମିଶନ୍ ଅନୁସାରେ ସ୍ୱଦେଶ ଅଣାଯାଉଛି ଓ ଏହି କାର୍ଯ୍ୟ ସୂଚାରୁରୂପେ ଚାଲିଛି

ରାଜନାଥ ଏନ୍ଆଇଡିଏମ୍ଏମ୍ଏସ୍ଏମ୍ଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କୋଭିଡ୍ ନାଇଣ୍ଟିନର ମ୍ରକାବିଲାରେ ଭାରତୀୟ ପ୍ରତିରକ୍ଷା ଉତ୍ପାଦନ ସୋସାଇଟି ଏନ୍ଆଇଡିଏମ୍ ଓ କ୍ଷୁଦ୍ର ଛୋଟ ଓ ମଧ୍ୟମ ଉଦ୍ୟୋଗ ଏମ୍ଏସ୍ଏମ୍ଇ କ୍ଷେତ୍ରର ଭୂମିକାର ଭ୍ରମସୀ ପ୍ରଶଂସା କରିଛନ୍ତି ଏହି ଉଦ୍ୟୋଗଗୁଡ଼ିକର ଏକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ସିଂହ ଡିଆର୍ଡିଓ ଡିଜାଇନ୍ର ପିପିଇ କିଟ୍ ମାସ୍କ୍ ଭେଷ୍ଟିଲେଟର ଯନ୍ତ୍ରାଂଶ ଉତ୍ପାଦନ କରିଥିବାରୁ ଏସ୍ଆଇଡିଏମ୍ର ପ୍ରଶଂସା କରିଛନ୍ତି ଏହି ସମ୍ମିଳନୀରେ ଏସ୍ଆଇଡିଏମ୍ ସିଆଇଆଇ ଓ ପ୍ରତିରକ୍ଷା ଉତ୍ପାଦନ ବିଭାଗ ଦ୍ୱାରା ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆୟୋଜନ କରାଯାଇଥିଲା ସେ କହିଛନ୍ତି ଦୁଇ ମାସରୁ କମ୍ ମଧ୍ୟରେ କେବଳ ଦେଶୀୟ ଚାହିଦାର ପୂରଣ କରାଯାଇ ପାରିଛି ତାହା ନୁହେଁ ଆମେ ପଡ଼ୋଶୀ ଦେଶଗୁଡ଼ିକୁ ମଧ୍ୟ ଏହିସବୁ ସାମଗ୍ରୀ ଭବିଷ୍ୟତରେ ଯୋଗାଇବାକୁ ଚିନ୍ତା କରୁଛୁ